ସେ କହିଥିଲେ ସାଧାରଣତଃ ଟୀକା ପ୍ରସ୍ତୁତ କରିବା ପାଇଁ ବର୍ଷ ବର୍ଷ ଲାଗିଥାଏ

ଟିକାର ଦୁଇଟି ଡୋଜ୍ ନେବା ଯେମିତି ଭୁଲି ନ ଯାଆନ୍ତି ସେଥିପାଇଁ ଜନସାଧାରଣଙ୍କୁ ପ୍ରଧାନମନ୍ତୀ ସତର୍କ କରାଇ ଦେଇଥିଲେ

ଆକି ଟିବ୍ୟୁନାଲରେ ମାମଲାର ଶୁଶାଶି ଚାଲିଛି